ଦୂଇଟି ପର୍ଯ୍ୟାୟରେ ଅଧିବେଶନ ଅନୁଷ୍ଷିତ ହେବ

କେନ୍ଦ୍ର ମନ୍ତିମଶ୍ତଳରେ ସାମିଲ ହେବା ପରେ ଶ୍ରୀ ଷଡ୍ଙଙ୍ଗୀଙ୍କୁ ତାଙ୍କ ଗ୍ରାମ ବାଲେଶ୍ୱର ଜିଲ୍ବାର ନୀଳଗିରିଠାରେ ଦିଆଯାଇଥିବା ସମ୍ଭର୍ଦ୍ଧନାର ଉଉରରେ ସେ ଏହା କହିଛନ୍ତି

ମାଲଗାଡ଼ିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ମାଲଗାଡ଼ିଟି କୋଇଲା ବୋଝେଇ କରି ପାରାଦ୍ୱୀପରୁ ହଳଦିଆ ଯାଉଥିଲା

ଏହି ଦିବସକୁ ସଫଳତାର ସହିତ ପାଳନ କରିବା ପାଇଁ ଆୟୁଷ ମନ୍ତଶାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ ହୋଇଛି ଦେଶରେ ଥିବା ସମ୍ଠ ବିଶ୍ୱବିଦ୍ୟାଳୟରେ ଯୋଗଦିବସ ପାଳନ କରିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

ଏଥିସହ କ୍ୟାମ୍ପସ୍ରେ ହୋଇଥିବା କାର୍ଯ୍ୟକଳାପ ଫଟୋ ଭିଡ଼ିଓ ଆଦିକୁ ୟୁଜିସିର ୟୁନିଭରସିଟି ଆକ୍ଟିଭିଟି ମନିଟରିଂ ପୋର୍ଟାଲ୍ରେ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି

ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଅନ୍ତବାସିନୀ ଆହତ ହୋଇଥିବା ଜଣାପଡ଼ିଛି ବାଳିକାକୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିହାଳୟରେ ଭର୍ତି କରାଯାଇଥିଲା

ପାଣିପାଗ ରାକ୍ୟର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି